ପିଏମ୍ କିଏସ୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ସଂକ୍ରାନ୍ତରେ କିଏସ୍ଟି ପରିଷଦ ନେଇଥିବା ନିଷ୍ପଭିରୁ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ବ୍ୟବସାୟୀ ସଂପ୍ରଦାୟ ଓ ସେବା କ୍ଷେତ୍ର ବହୁମାତ୍ରାରେ ଲାଭବାନ ହେବ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଅଧ୍ୟକ୍ଷତାରେ ଗତକାଲି ନ୍ତଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଜିଏସ୍ଟି ଛାଡ ସୀମାକୁ ଦ୍ୱିଗୁଣିତ କରାଯାଇଥିଲା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି

ଏପ୍ରିଲ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବ ଟ୍ୱିଟ୍ କରି ଶ୍ରୀ ମୋଦି ଜିଏସ୍ଟି ପରିଷଦର ନିଷ୍କଭିକୁ ସ୍ୱାଗତ କରିଛନ୍ତି ଓ ସରକାର ସରଳ ତଥା ଲୋକମାନଙ୍କୁ ସୁହାଇବା ଭଳି ଜିଏସ୍ଟି ଲାଗୁ କରିବାକୁ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି ଡେ ରେଣୁକାଜୀ ଡ୍ୟାମ୍ ରେଣୁକାଜୀ ବନ୍ଧ ବହୁମୁଖୀ ପ୍ରକଳ୍ପ ପାଇଁ ଆଜି ନୂଆଦିଲ୍ଲୀରେ ଉତ୍ତରପ୍ରଦେଶ ହରିୟାନା ହିମାଚଳପ୍ରଦେଶ ଦିଲ୍ଲୀ ରାଜସ୍ଥାନ ଓ ଉତ୍ତରାଖଣ୍ଡ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି

ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ସେଗୁଡ଼ିକ ନିର୍ମିତ ହେବ ସେହି ପ୍ରକଳ୍ପଗୁଡ଼ିକ ହେଲା ଉତ୍ତରାଖଣ୍ଡରେ ଯମୁନା ନଦୀ ଉପରେ ଲଖୱାର ପ୍ରକଳ୍ପ ଉତ୍ତରାଖଣ୍ଡ ହିମାଚଳ ପ୍ରଦେଶର ଟନ୍ସ ନଦୀ ଉପରେ କିଶାଉ ପ୍ରକଳ୍ପ ଓ ହିମାଚଳ ପ୍ରଦେଶର ଗିରି ନଦୀ ଉପରେ ରେଣୁକାଜୀ ପ୍ରକଳ୍ପ

ଏ ବାବଦରେ ଖର୍ଚ୍ଚ ହେବାକୁ ଥିବା ଅର୍ଥର ଅଧିକାଂଶ ଭାଗ କେନ୍ଦ୍ର ସରକାର ବହନ କରିବେ

କ୍ୟାବିନେଟ୍ ତିନିବାର ତଲାକ୍କୁ ଏକ ଫୌଜଦାରୀ ଅପରାଧ କରିବା ପାଇଁ ପୁର୍ନବାର ଅଧ୍ୟାଦେଶ କାରି କରାଯିବା ଲାଗି ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ଏହି ଅଧ୍ୟାଦେଶ ତିନିବାର ତଲାକକୁ ଅବୈଧ ଓ ବେଆଇନ ଘୋଷଣା କରିବା ସହ ଏଥିପାଇଁ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡର ବ୍ୟବସ୍ଥା ସହିତ ଏହାକୁ ଦଶ୍ତନୀୟ ଅପରାଧର ଶ୍ରେଣୀଭୁକ୍ତ କରିଛି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କେପି ନଡ୍ରା କହିଛନ୍ତି ସବ୍କା ସାଥ୍ ସବ୍କା ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୂଷ୍ଟି ଅନୁସାରେ ଏହି ପଦକ୍ଷେପ ନିଆଯାଇଛି ଭାରତୀୟ ଡାକ୍ତରୀ ପରିଷଦର ପରିଚାଳନା ପାଇଁ ଏକ କମିଟିକୁ ଅନୁମତି ଦେବାପାଇଁ ପୁର୍ନବାର ଅଧ୍ୟାଦେଶ କାରିକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଗୁଜୁରାଟର ବଡୌଦାସ୍ଥିତ କାତୀୟ ରେଳ ଓ ପରିବହନ ପ୍ରତିଷ୍ଠାନରେ କୁଳପତି ପଦବୀ ସୃଷ୍ଟିକୁ ମଧ୍ୟ କ୍ୟାବିନେଟ୍ ଅନ୍ତମୋଦନ କରିଛି ପାର୍ଲାମେଣ୍ଟ ପ୍ରୋରଗଡ ପାର୍ଲାମେଷ୍ଟର ଶୀତକାଳୀନ ଅଧିବେଶନ ସମାପ୍ତ ହେବା ପରେ ରାଷ୍ଟ୍ରପତି ଦୁଇସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି

ରିଭ୍ ଏଚ୍ସି ଆସ୍ଥାନ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଏଫ୍ଆଇଆର୍କୁ ରବ୍ଦ କରାଯିବା ବିଷୟ ଲୋଡି କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ରାୟ ଦେବାର ସମ୍ଭାବନା ଅଛି

ଶ୍ରୀ ଆସ୍ଥାନା କହିଛନ୍ତି ପ୍ରତିଶୋଧ ପରାୟଣ ମନୋଭାବ ରଖି ତାଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରାଯାଇଥିଲା

ସମରକନ୍ଦଠାରେ ସେ ପ୍ରଥମ ଭାରତ ମଧ୍ୟ ଏସିଆ ଡାଇଲଗରେ ଅଂଶଗ୍ରହଣ କରିବେ ଏଥିରେ ସେ ଉଜ୍ବେକିସ୍ତାନ ବୈଦେଶିକ ମନ୍ତ୍ରୀ ଅବଦ୍ୱଲ ଅକିଜ୍ କାମିଲବଙ୍କ ସହ ମିଳିତ ଅଧ୍ୟକ୍ଷତା କରିବେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ସ୍ୱତନ୍ତ୍ର ଆମନ୍ତିତ ଅତିଥି ଭାବେ କଥାବାର୍ତ୍ତାରେ ଅଂଶଗ୍ରହଣ କରିବେ ଏହି ଅଞ୍ଚଳରେ ଯୋଗାଯୋଗ ପ୍ରସଙ୍ଗ ସଂକ୍ରାନ୍ତ ଅଧିବେଶନରେ ସେ ଯୋଗଦେବେ କିର୍ଗିଜସ୍ତାନ ତାଜ୍କିସ୍ତାନ ଓ ତୁର୍କମିନିସ୍ତାନ ବୈଦେଶିକ ମନ୍ତ୍ରୀ ଓ କାଜାକସ୍ତାନର ପ୍ରଥମ ଉପ ବୈଦେଶିକ ମନ୍ତ୍ରୀ ମଧ୍ୟ କଥାବାର୍ତ୍ତାରେ ଅଂଶଗ୍ରହଣ କରିବେ

ବିଜେପି ସଭାପତି ଅମିତ ଶାହା ଏହାକୁ ଉଦ୍ଘାଟନ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେବେ ଆମ ସମ୍ଭାଦଦାତା ଜଣାଇଛନ୍ତି ପାର୍ଟି ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ଏଥିରେ ଯୋଗଦେବା ପାଇଁ ଆମନ୍ତ୍ରଣ ଜଣାଇଛି ଏଫ୍ଏସ୍ରାଇସିନା ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ବିଶ୍ୱର ସର୍ବବୃହତ୍ତ ବିବିଧ ରାଷ୍ଟ୍ର ଭାରତ ଗଣତନ୍ତ୍ର କ୍ଷେତ୍ରରେ ବିଶ୍ୱ ପାଇଁ ଏକ ଦୃଷ୍ଟାନ୍ତ ହେବ

ବୈଦେଶିକ ସଚିବ କହିଛନ୍ତି ନୀତି ନିର୍ଦ୍ଧାରଣରେ ଭାରତ ଭାଗିଦାର ହେବାକୁ ସମୟ ଆସି ପହଞ୍ଚୁଛି କୁମ୍ଭ ୟୁପି ସିଏମ୍ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୁମ୍ଭ ମେଳା ପାଇଁ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି

କ୍ୟୁମେଳା ତୀର୍ଥଯାତ୍ରୀମାନଙ୍କ ପାଇଁ ଅକ୍ଷୟବଟ ଦର୍ଶନକୁ ସେ ଶୁଭାରୟ କରିଛନ୍ତି ଓ ସରସ୍ୱତୀ କୂପଠାରେ ମାତା ସରସ୍ୱତୀଙ୍କର ମୂର୍ଭିକୁ ଉନ୍କୋଚନ କରିଛନ୍ତି

ବିଜେପି ଭିପି ବିଜେପି ସଭାପତି ଅମିତ ଶାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ରମଣ ସିଂ ଓ ବସୁନ୍ଧରା ରାଜେଙ୍କୁ ପାର୍ଟିର ଜାତୀୟ ଉପ ସଭାପତି ଭାବେ ନିଯୁକ୍ତ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ ଗତକାଲି ଏକ ବିବୃତ୍ତି ଦେଇ ଏହା ଜଣାଇଛନ୍ତି ଶ୍ରୀ ଚୌହ୍ପାନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବାବେଳେ ଶ୍ରୀ ରମଣ ସିଂ ଛତିଶଗଡର ଓ ଶ୍ରୀମତୀ ବସୁନ୍ଧରା ରାଜେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ

ସାମ୍ଘାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଫେସର ଏସ୍ଏନ୍ତ୍ରିପାଠି କହିଛନ୍ତି ସେହି ସେନ୍ସର ଓଜନ ଓ ନାଇଡ୍ରୋଜେନ ଅକ୍ସାଇଡ୍ ଗ୍ୟାସ୍ ସମେତ କ୍ଷତିକାରକ ଗ୍ୟାସ୍ ଗୁଡ଼ିକର ସ୍ତର ମାପିପାରିବ

ହିମାଚଳ ପ୍ରଦେଶରେ ଉନ୍ନା ଜିଲ୍ଲା ସମତଳ ଅଞ୍ଚଳ ଗତକାଲି ସିମ୍ଳା ଅପେକ୍ଷା ଅଧିକାଥିିି ଅଞ୍ଚଳ ଥିଲା ମୋନାଲିର ତାପମାତ୍ରା ହିମାଙ୍କଠାରୁ ନିମ୍ବକୁ ଚାଲିଯାଇଛି ଜାନ୍ମୁ କାଶ୍ମୀରରେ ଭୀଷଣ ଥଣ୍ଡା ଅନୁଭୂତ ହେବା ସହ ଉପତ୍ୟକାର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ଼୍ା ସ୍ୱାଭାବିକଠାର୍ ନିମ୍ବରେ ରହିଛି ପଞ୍ଜାବ ଓ ହରିୟାନାରେ ଭୀଷଣ ଶୀତଲହରୀ ଅବ୍ୟାହତ ରହିଛି

ହିସାର ଓ ଲୁଧ୍ୟାନା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡି ପଡିଛି ତେଲେଙ୍ଗାନାର ଲୋକମାନେ ମଧ୍ୟ ଶୀତର ପ୍ରକୋପର୍ ବାଦ୍ ପଡିନାହାନ୍ତି ରାଜ୍ୟର ଅଧିକାଂଶ ସ୍ଥାନରେ ଭୀଷଣ ଶୀତଲହରୀ ଅନୁଭୂତ ହେଉଛି